କ୍ୟାବିନେଟ୍ କମିଟି କେନ୍ଦ୍ର ସରକାର କ୍ୟାବିନେଟ୍ କମିଟିରେ ପରିବର୍ତ୍ତନ କରି ଅଧିକାଂଶ କମିଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାମିଲ୍ କରିଛନ୍ତି

ଏହି କମିଟିଗୁଡ଼ିକ ହେଲା ନିଯୁକ୍ତି ସଂକ୍ରାନ୍ତ ବାସଗୃହ ବଙ୍କନ ଅର୍ଥନୈତିକ ବ୍ୟାପାର ରାଜନୈତିକ ବ୍ୟାପାର ନିରାପତ୍ତା ପୁଞ୍ଜିନିବେଶ ଓ ଅଭିବୃଦ୍ଧି ଏବଂ କର୍ମ ନିୟୋକନ ଓ କୌଶଳ ବିକାଶ କମିଟି

ପୂର୍ବରୁ ଶ୍ରୀ ସିଂହ ଅର୍ଥନୈତିକ ବ୍ୟାପାର ଓ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ୍ କମିଟିରେ ସଦସ୍ୟ ଥିଲେ

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସରକାରୀ ବାସଗୃହ ବଣ୍ଟନ କମିଟିର ମୁଖ୍ୟ ରହିବେ

କେନ୍ଦ୍ରୀୟ ଭିଜିଲାନ୍ କମିଶନ ଏବଂ ସିବିଆଇ ନିର୍ଦ୍ଦେଶକ ପଦବୀଗୁଡ଼ିକ ଭଳି ମୁଖ୍ୟ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ କମିଟିରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରହିବେ

ଏମ୍ଇଏ ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଭୁଟାନ ଗସ୍ତରେ ଯାଇ ପହଞ୍ଚିଛପନ୍ତି ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଜୟଶଙ୍କରଙ୍କର ଏହା ପ୍ରଥମ ବିଦେଶଗସ୍ତ ଏହି ଗସ୍ତ ସମୟରେ ସେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ ଓ ବୈଦେଶିକ ମନ୍ତ୍ରୀ ତାଣ୍ଡି ଦୋରଜିତ୍ଙ୍କୁ ଭେଟିବେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଶ୍ରୀ ରବିଶକୁମାର କହିଛନ୍ତି କିର୍ଗିକ୍ସାନର ବିସ୍କେକ୍ଠାରେ ଆୟୋଜିତ ସାଙ୍ଘାଇ ସହଯୋଗ ସଙ୍ଗଠନ ଶୀର୍ଷ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍ ଖାଁଙ୍କ ସହ କୌଣସି ଦ୍ୱିପକ୍ଷୀୟ ବୈଠକ କରିବେ ନାହିଁ

ଦ୍ୱିତୀୟ ଥରପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ ବୈଦେଶିକ ସଚିବ ବିଜୟ ଗୋଖ୍ଲେ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଭାରତ ମାଳଦ୍ୱୀପ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତାକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମୋଦିଙ୍କର ଏହି ଗସ୍ତ ପ୍ରତିଫଳିତ କରୁଛି ପ୍ରଧାନମନ୍ତ୍ରୀ ଆସନ୍ତା ରବିବାର ଦିନ ଶ୍ରୀଲଙ୍କା ଯିବେ 'ଭାରତର ପ୍ରଥମେ ପଡ଼ୋଶୀ ନୀତି'କୁ ଅଗ୍ରାଧିକାର ଦିଆଯାଉଥିବା ବିଷୟକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପ୍ରତିପାଦନ କରୁଛି

ପ୍ରଧାନମନ୍ତ୍ରୀ ଆଜି ରାତିରେ ସେଠାରେ ରହି ଆସନ୍ତାକାଲି ସକାଳେ ଗୁରୁଭାୟୁର୍ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବେ ଦର୍ଶନ ସାରି ଗୁରୁଭାୟୀର୍ଠାରେ ଆସନ୍ତାକାଲି ବିକେପି କର୍ମୀ ସମ୍ମିଳନୀରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ଜନସଭାରେ ପ୍ରଥମ ଉଦ୍ବୋଧନ ପିଏମ୍ ଫୁଡ୍ ସିକ୍ୟୁରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗରିବ ଅବହେଳିତ ଓ ଅତି ଦରିଦ୍ର ଶ୍ରେଣୀର ଲୋକମାନଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ସୁବିଧାକୁ ନିର୍ଣିତ କରିବାପାଇଁ ତାଙ୍କ ସରକାର ତିଳେମାତ୍ର ଅବହେଳା କରିବେ ନାହିଁ ସେ କହିଛନ୍ତି ଉତ୍ତମ ସ୍ୱାସ୍ଥ୍ୟପାଇଁ ଖାଦ୍ୟର ମାନ ଓ ନିରାପତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଆଜି ସାରା ବିଶ୍ୱରେ ପାଳିତ ହେଉଥିବା ସର୍ବପ୍ରଥମ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ଉପଲକ୍ଷେ ତାଙ୍କ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଖାଦ୍ୟ ନିରାପତ୍ତା ହେଉଛି ସୁଖମୟ ଜୀବନ ଓ ଦେଶବାସୀଙ୍କୁ ସୁସ୍ଥ ରଖିବା ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଦେଶରେ ଅତ୍ୟାଧୁନିକ ଏବଂ ସର୍ବୋତ୍ତମ ଖାଦ୍ୟ ନିରାପତ୍ତା ମାନକ କାର୍ଯ୍ୟକାରୀ କରିବାପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ଦେଶରୁ ପୁଷ୍ଠିହୀନତା ମ୍ମଳୋତ୍ପାଟନ କରିବାଲାଗି କେନ୍ଦ୍ର ସରକାର ପ୍ରତିଜ୍ଞାବଦ୍ଧ ଅଛନ୍ତି

ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ଉପଲକ୍ଷେ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତପକ୍ଷ ଦ୍ୱାରା ନ୍ତଆଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସାଇକେଲ୍ ଉପରେ ମହାତ୍ମାଗାନ୍ଧିଙ୍କ ଏକ ପ୍ରତିମ୍ଭର୍ତ୍ତ ଉନ୍କୋଚନ କରିଛନ୍ତି ଯାହା ସ୍ୱଚ୍ଚ ଭାରତ ଯାତ୍ରାର ସଙ୍କେତ ବହନ କରୁଛି

ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ ଉଦ୍ଧାର କରାଯାଇଛି ନିରାପତ୍ତା ବାହିନୀ ସୃତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାଣ ହରାଇଥିବା ସନ୍ତାସବାଦୀମାନଙ୍କୁ ଏବଂ ଏଥିରେ ସମ୍ପ୍ରକ୍ତ ଗୋଷ୍ଠୀକୁ ଚିହ୍ନଟ କରିବା ଲାଗି ପ୍ରକ୍ରିୟା ଚାଲୁ ରହିଛି ନିରାପତ୍ତା ବାହିନୀ ପକ୍ଷରୁ ଏନ୍କାଉଣ୍ଟର ପରେ ସନ୍ତ୍ରାସବାଦୀ ନିରୋଧ୍ୟ ଅଭିଯାନ ଶେଷ ହୋଇଛି

ଏଥିରେ ଉଭୟ ମାନବିକ ଯାନ୍ତିକ ଓ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରାଯାଉଛି

ଏହାଛଡା ବେସାମରିକ ଲୋକ ପୋଲିସ ଓ ସ୍ଥାନୀୟ ପ୍ରଶାସନର ମଧ୍ୟ ସାହାଯ୍ୟ ନିଆଯାଇଛି

ଘନ ଜଙ୍ଗଲରେ ପରିପୂର୍ଣ୍ଣ ସୁଉଚ୍ଚ ପାହାଡ ଓ ବିପଦଜନକ ଉପତ୍ୟକାରେ ବିମାନଟି କେଉଁଠି ଖସିପଡିଛି ତାହା ଜାଣିବା ପାଇଁ ତନ୍ନତନ୍ନ କରି ଉଦ୍ଧାରକାରୀ ଦଳ ଖୋଜ୍ରୁଛନ୍ତି ଶିବସେନା ଶିବସେନା କହିଛି ଲୋକସଭା ଉପବାଚସ୍କତି ପଦ ଦେବାଲାଗି ପାର୍ଟି ପକ୍ଷରୁ ଯେଉଁ ଇଚ୍ଛାବ୍ୟକ୍ତ କରାଯାଇଛି ତାହାଦ୍ୱାରା ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରଙ୍କ ପ୍ରତି ଶିବସେନା ଅସନ୍ତୁଷ୍ଟ ବୋଲି କୁହାଯିବା ଉଚିତ ନୁହେଁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ କୋହ୍ଲାପୁରଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସହିତ ତାଙ୍କ ଦଳ ମେଣ୍ଟର କୌଣସି ପ୍ରଭାବ ପକାଇବ ନାହିଁ ଶିବସେନା ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ କହିଛନ୍ତି ଏହି ଦାବି ସମ୍ପର୍କରେ ବିଜେପିକୁ ଅବଗତ କରାଯାଇଛି

ଶ୍ରୀ ରାଉତ କହିଛନ୍ତି ରାମମନ୍ଦିର ନିର୍ମାଣ ଲାଗି ଦଳ ଦେଇଥିବା ପ୍ରତିଶ୍ରତିକୁ କାର୍ଯ୍ୟକାରୀ କରିବା ଏହି ଗସ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ

ଗଙ୍ଗାଖେଡ଼ ଚିନି ଓ ଶକ୍ତି କମ୍ପାନୀର ଅଧ୍ୟକ୍ଷ ରତ୍ନାକର ଗୁଟ୍ଟେଙ୍କ ବିରୋଧରେ କଳାଧନ ବୈଧ ନିବାରଣ ଆଇନ ଅଧୀନରେ ମାମଲା ଦାଏର ହେବା ପରେ ଏହି ଚଢ଼ଉ କରାଯାଇଛି ନିପା ଭାଇରସ୍ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନିପା ଭୂତାଣୁ ରୋଗର ସ୍ଥିତି ସଂକ୍ରାନ୍ତରେ ଗତକାଲି ନୂଆଦିଲ୍ଲୀରେ ସମୀକ୍ଷା କରିଛନ୍ତି

ବିଞ୍ଜପ୍ତିରେ କୁହାଯାଇଛି ଏର୍ଷାକୁଳମ୍ରେ ଚିକିହିତ ହେଉଥିବା ରୋଗୀଙ୍କ ସଂଜ୍ଞା ଫେରିଆସିଲାଣି ଏବଂ ବର୍ତ୍ତମାନ ତାଙ୍କ ଦେହରେ ସାମାନ୍ୟ କ୍ୱର ରହିଛି ଓ ରକ୍ତ ନମୁନାରେ ନିପା ଭୂତାଣୁ ନାହିଁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି

ଡକ୍ଟର ହର୍ଷବର୍ଦ୍ଧନ ଗତକାଲି ନୂଆଦିଲ୍ଲୀରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ସମେତ ଚିକିହା ଓ୍ୱେଲ୍ନେସ୍ କେନ୍ଦ୍ର ଓ ପ୍ରଧାନମନ୍ତ୍ରୀ କନ ଆରୋଗ୍ୟ ଯୋଜନାର ରୂପାୟନ ସମୀକ୍ଷା ମଧ୍ୟ କରିଛନ୍ତି

ଏହି ସମୟ ସୀମା ମଧ୍ୟରେ ଏହି ଗୋଷ୍ଠୀ ଉପରେ ରାଜ୍ୟ ସରକାର କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ

ଚଳିତ ବର୍ଷ ଏପ୍ରିଲ୍ ମାସରେ ସେ ଗୁରୁତର ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଳେ

କୋହିମାର କ୍ଷେତ୍ରୀୟ ପ୍ରସାରଣ କାର୍ଯ୍ୟାଳୟର ନିର୍ଦ୍ଦେଶକ ପଦର୍ ସେ ଅବସର ଗ୍ରହଣ କରିଥିଲେ